ବର୍ଷା ଲଘୁଚାପ ଯୋଗୁଁ ରାକ୍ୟରେ ଲଗାଶ ବର୍ଷା ଜାରି ରହିଛି

ଅନେକ ନଦୀର ଜଳସ୍ତର ମଧ ବିପଦ ସଙ୍କେତ ପାଖାପାଖ୍ ପହଞ୍ଞଲାଶି

ଅନ୍ୟପକ୍ଷରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ସାନ ଏବେ ମଧ୍ଧ ଜଳମଗୁ ଅବସ୍ସାରେ ରହିଛି

ଲଗାଶ ବର୍ଷା ଯୋଗୁଁ ଗତ ଦୁଇଦିନ ହେବ ସହର ମଧ୍ଘରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି

ବଣ୍ତାଘାଟିରେ ମାଟି ଅତଡ଼ା ସହ ଗଛ ରାସ୍ତା ଉପରେ ପଡ଼ିଥିବାର୍ ଜେସିବି ମେସିନ ସାହାଯ୍ୟରେ ହଟାଯାଉଛି ବନ୍ୟା ଜଳରେ ଖଇରପୁଟ ବ୍କକର ମାଝିଗୁଡ଼ା ଗ୍ରାମର ସମ୍ଭାରୀ ଖରା ନାମକ ଜଶେ ବୃଦ୍ଧା ଜମିକୁ ଯାଇଥିବା ବେଳେ ବନ୍ୟା ଜଳରେ ଭାସିଯାଇ ନିଖୋଜ ଅଛନ୍ତି

ବୈତରଶୀ ନଦୀ ବନ୍ୟା ଫଳରେ ତାର ଶାଖାନଦୀ ଗୁଡ଼ିକର ଜଳସ୍ତର ବୂଦ୍ଧି ପାଉଛି

ବହୁ ଜମିରେ ବର୍ଷା ଯୋଗୁଁ ଧାନବିହନ ନଷ୍ ହୋଇଯାଇଥିବାରୁ ଚାଷୀମାନଙ୍କୁ ବିହନ ଯୋଗାଇଦେବ

ସେ କହିଛନ୍ତି ଯେ ରାକ୍ୟରେ ବନ୍ୟା ପରିସ୍ତିତି ସୃଷ୍ ହୋଇନି

ଯ୍ରବକ ଭାସିଯାଇଥିବା ଜଣାପଡିଛି

ରାଜ୍ୟ ତଥା ଦେଶର ବିଭିନ୍ମ ସ୍ଥାନରୁ ପୁରୀକୁ ଲୋକଙ୍ଙ ସୁଅ ଛୁଟିଛି

ଆସନ୍ତାକାଲି ହରିଶୟନ ଏକାଦଶୀ ତିଥିରେ ଶ୍ରୀକୀଉମାନଙ୍କୁ ବଡତତାଉ ବା ସୁନାବେଶରେ ସଜିତ କରାଯିବାର କାର୍ଯ୍ୟକ୍ରମ ଦୁଘଟଣା ରାଉରକେଲା କୁଆଁରମୁଖାଠାରେ ଏକ ସଡ଼କ ଦୁର୍ଘଟଣାରେ ଦୈନିକ ଖବରକାଗଜ 'ସମାଜ'ର ପ୍ରତିନିଧି ସଞ୍ଞୟ ରାଉଳଙ୍କ ମୃତ୍ଧୁ ଘଟିଛି ସଞ୍ଞୟ ତାଙ୍କ ଝିଅ ମୋଟରସାଇକଲରେ ଯିବା ସମୟରେ ଏକ ଡମ୍ମର ସନ୍ମୁଖରୁ ଧକ୍ଷା ଦେଇଥିଲା

ଗ୍ୟାସ୍ କଟର ବ୍ୟବହାର କରି ଡକାୟତ ଦଳ ଏଟିଏମ୍ରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି

ଏନେଇ ସାମ୍ଘାଦିକ ସମ୍ମିଳନୀରେ ଭଦ୍ରକ ଏସ୍ଡିପିଓ ଜଳଧର ଜାଲି ସ୍ଚନା ଦେଇଛନ୍ତି

ଓଜେଇ ପରୀକ୍ଷା ଆକି ସ୍ୱତନ୍ତ ଓଜେଇ ପରୀକ୍ଷା ଅନୁଷିତ ହୋଇଛି